ଏହା ପରେ ଧୀରେଧୀରେ ପ୍ରସାରିତ ହୋଇ ପଡ଼ୋଶୀ ଘରର ମାଟି ମଧ୍ଘ ଦବିଥିଲା

ଏଥପାଇଁ ଆବଶ୍ୟକ ଭିଉିଭ୍ମି ଯନ୍ତପାତି ମାନବସମ୍ୟଳ ଆଦି ଉପଲହ୍ବ କରାଯିବ

ଧର୍ମାନ୍ତରୀକରଣ ବିଷୟରେ ରେହମାନ ଅସ୍ୱୀକାର କରିଥିଲେ

ପ୍ରଚଳିତ ନିୟମ ଅନୁସାରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପାଠ୍ୟକ୍ରମ ଭିନ୍ନ ହେବା ସହ ତାଳମେଳ ରହୁନାହି

ବିମାନ ସେବା ଆର ଏହି ସେବା ସପ୍ତାହକୁ ତିନିଦିନ ଚାଲିବ

ହକି ଭୁବନେଶ୍ୱରରେ ଚାଲିଥିବା ପୁରୁଷ ହକି ବିଶ୍ୱକପ୍ ପ୍ରତିଯୋଗିତାର ଗତକାଲି ଅନୁଷ୍ଟିତ ପୁଲ୍ ଏ ମ୍ୟାଚ୍ରେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି ଫ୍ରାନ୍

କିଲ୍ଲା ଖଶିକ ପାଶ୍ବିରୁ ଏମାନଙ୍କୁ ମାସିକ ଦରମା ପ୍ରଦାନ କରାଯିବ